କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭ୍ଡେକର୍ ସେମାନଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି ଅବଶିଷ୍ଟ ଆସନପାଇଁ ଆଜି ଉତ୍ତରପ୍ରଦେଶ ପଶ୍ଚିମବଙ୍ଗ କର୍ଣ୍ଣାଟକ ଝାରଖଣ୍ଡ ଛତିଶଗଡ଼ ଓ ତେଲଙ୍ଗାନା ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି

ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ଜଣେ ଲେଖାଏଁ ପ୍ରାର୍ଥୀ ଦେଇଛି ରାଜ୍ୟସଭାର ବର୍ତ୍ତମାନ ସଦସ୍ୟ କୟା ବଚ୍ଚନ ସମାଦବାଦି ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ବିଏସ୍ପି ଦଳର ପୂର୍ବତନ ବିଧାୟକ ଭୀମ ରାଓ ଆୟେଦକରଙ୍କୁ ପ୍ରାର୍ଥୀ କରିଛି

ବିରୋଧି ବିଜେପି ଏବଂ ଟିଡିପିର ତେଲଙ୍ଗାନା ଶାଖା ଏହି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି

ଏହାସଡ୍ଜେ ବିଜେପି ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ କେରଳହ ଗୋଟିଏ ଆସନପାଇଁ ଆଜି ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେଉଛି ଯେଉଁଠାରେ ବାମମେଙ୍କ ସମର୍ଥତ ଜେଡିୟୁ ଶରଦ ଯାଦବ ଗୋଷ୍ଠୀର ପାର୍ଟି ଏମ୍ପି ବିରେନ୍ଦ୍ର କୁମାର ଏବଂ କଂଗ୍ରେସର ବାବୁ ପ୍ରସାଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଏନ୍ଡିଏରେ ସାମିଲ ହେବା ନିଷ୍ପଭିକୁ ବିରୋଧ କରି ବିରେନ୍ଦ୍ର କୁମାରଙ୍କ ରାଜ୍ୟସଭାର୍ ଇସ୍ତଫା ପରେ ଏହି ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା ଇଣ୍ଡିଆ ପାକ୍ ଇସ୍ଲାମାବାଦଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପାକିସ୍ତାନ ହଇରାଣ ହରକତ କରିବା ସହିତ ବିଭିନ୍ନ ଧମକ ଦେଉଥିବା ଅଭିଯୋଗ କରି ଭାରତ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛି ଏହି ଘଟଣା ସଂପର୍କରେ ତୁରନ୍ତ ଅନୁସନ୍ଧାନ କରି ଏହାର ପୁନରାବୃଭି ଯେପରି ନ ଘଟେ ସେଥିପ୍ରତି ପଦକ୍ଷେପ ନେବାକୁ ଗତକାଲି ଭାରତ ପକ୍ଷରୁ କୁହାଯାଇଛି ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନକୁ ଏହି ତଦନ୍ତ ପ୍ରକ୍ରିୟାର ଫଳାଫଳ ବିଷୟରେ ଜଣାଇବାକୁ ଭାରତ କହିଛି

ଗତକାଲି ଏଭଳି ତିନୋଟି ଘଟଣା ଘଟିଥିବା ଉଲ୍ଲେଖ କରି ପାକିସ୍ତାନ ବୈଦେଶିକ ମନ୍ତ୍ରଶାଳୟକୁ ଜଣାଇ ଦିଆଯାଇଛି

ଅଧିବେଶନ ଆରମ୍ଭ ହେବାର କେଇ ମିନିଟ୍ ପରେ ଉଭୟ ଗୃହକୁ ଆକ୍ଷିପାଇଁ ମୁଲତବୀ କରିଦିଆଯାଇଛି ପ୍ରଥମେ ଶହୀଦ୍ ଭଗତ୍ ସିଂ ରାଜଗୁରୁ ଓ ଶୁଖ୍ଦେବଙ୍କ ପ୍ରତି ଗୃହରେ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରାଯାଇଥିଲା ରାକ୍ୟସଭାରେ ତେଲୁଗୁଦେଶମ୍ ଏଆଇଏଡିଏମ୍କେ ଏବଂ କଂଗ୍ରେସ ସଦସ୍ୟମାନେ ବିଭିନ୍ନ ସ୍କୋଗାନ ଦେଇ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ ପୂର୍ବ ଗତାନୁଗତିକ ଭାବେ ତେଲୁଗୁଦେଶମ୍ ପକ୍ଷରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଓ ଏଆଇଏଡିଏମ୍କେ ପକ୍ଷରୁ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ଦାବି କରାଯାଇଥିଲା କଂଗ୍ରେସ ପକ୍ଷରୁ ତଫସିଲ୍ଭୁକ୍ତ ଜାତି ଓ ଉପକ୍ରାତି ଅତ୍ୟାଚାର ନିରୋଧ ଆଇନ ନେଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ ଉଠାଯାଇ ଦଳିତମାନଙ୍କ ସୁରକ୍ଷାପାଇଁ ସରକାର ଦୃଢ଼ ପଦକ୍ଷେପ ନେଉ ନ ଥିବାର ଅଭିଯୋଗ କରାଯାଇଥିଲା ପୂର୍ବରୁ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ କ୍ରମାଗତ ତୂତୀୟ ସପ୍ତାହ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ପରିଚାଳନାରେ ବାଧା ଉପୁକାଇବା କାର୍ଯ୍ୟପାଇଁ କ୍ଷୋଭ ପ୍ରକାଶ କରିବା ସହ ଏହା ଦୁଃଖଦାୟକ ଘଟଣା ବୋଲି କହିଥିଲେ ଏହି ବକ୍ତବ୍ୟ ପରେ ପରେ ବିରୋଧି ସଦସ୍ୟମାନେ ପ୍ଲାକାର୍ଡ଼ ପ୍ରଦର୍ଶନ ସହ ବିଭିନ୍ନ ସ୍କୋଗାନ ଦେଇ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ ଫଳରେ ଶ୍ରୀ ନାଇଡୁ ବାଧ୍ୟହୋଇ ଆଜି ଦିନ ପାଇଁ ଗୃହକୁ ମୁଲତବୀ କରିଦେଇଥିଲେ ଲୋକସଭାରେ ପରିସ୍ଥିତି ମଧ୍ୟ ଅନୁରୂପ ଥିଲା କାବେରୀ ପରିଚାଳନା ବୋର୍ଡ଼ ଗଠନ ଦାବିରେ ଏଆଇଏଡିଏମ୍କୋ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିବାବେଳେ ଟିଡିପି ସଦସ୍ୟମାନେ ସେମାନଙ୍କ ଆସନରେ ଛିଡ଼ାହୋଇ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ସ୍ଲୋଗାନ ଦେଇଥିଲେ

ଗୃହର ଅଧିବେଶନ ପୁନର୍ବାର ଆରମ୍ଭ ହେବାପରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାପାଇଁ ସଦସ୍ୟମାନେ ନିଜ ନିଜ ଆସନକୁ ଚାଲିଯିବାକୁ ବାଚସ୍କତିଙ୍କ ବାରମ୍ଭାର ଅନୁରୋଧ ବିଫଳ ହୋଇଥିଲା ଏହାପରେ ବାଚସ୍କତି ଗୃହକୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ରାମ ନବମୀ ପାଳନପାଇଁ ସଦସ୍ୟମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କରିବାକୁ ଚାହୁଁଥିବାରୁ ସୋମବାର ଦିନ ଗୃହ କାର୍ଯ୍ୟ ବନ୍ଦ୍ ରଖିବାପାଇଁ କିଛି ସଦସ୍ୟ ବାଚସ୍କତିଙ୍କୁ ଅନୁରୋଧ କରିଥିଲେ

ମୃତ୍ୟୁଦଶ୍ଡପାଇଁ ଧାର୍ଯ୍ୟ ଦିବସର ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ଫାଶୀ ଦିଆଯାଇଥିଲା ଏହି ଅବସରରେ ପଞ୍ଜାବ ସମେତ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପିଏମ୍ ଭଗତ୍ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ୍ ଭଗତ୍ ସିଂ ରାଜଗୁରୁ ଏବଂ ସୁଖଦେବଙ୍କୁ ଶହୀଦ୍ ଦିବସରେ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇତିହାସରେ ସେମାନଙ୍କ ବଳିଦାନ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଥିଲା ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟେକ ଭାରତୀୟ ଏହି ମହାନ୍ ବରପୁତ୍ରଙ୍କପାଇଁ ଗର୍ବ ଅନୁଭବ କରନ୍ତି ସେ କହିଛନ୍ତି ଅନ୍ୟମାନେ ସ୍ୱାଧୀନ ଓ ସମ୍ମାନର ଜୀବନ ଯାପନ କରିପାରିବେ

ରାଜ୍ୟସଭାରେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଦେଶମାତୂକାପାଇଁ ପ୍ରଗାଢ଼ ଭକ୍ତି ନିସ୍ୱାର୍ଥପର ସେବାପାଇଁ ସେମାନେ ଚିରସ୍ମରଣୀୟ ହୋଇ ରହିବେ ଲୋକସଭାରେ ବାଚସ୍କତି ସୁମିତ୍ରା ମହାଜନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍କରଣ କରିଥିଲେ ପରେ ଶହୀଦ୍ଙ୍କ ସମ୍ମାନାର୍ଥେ କିଛି ସମୟପାଇଁ ନିରବ ପ୍ରାର୍ଥନା କରିଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକୁର ରାମ ମନୋହର ଲୋହିଆଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଶ୍ରୀ କୋବିନ୍ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଡକ୍ଟର ଲୋହିଆ ନିଜର ଜୀବନକୁ ନ୍ୟାୟପୂର୍ଣ୍ଣ ନିରପେକ୍ଷ ଏବଂ ସମତାବାଦୀ ସମାଜ ଗଠନପାଇଁ ସମର୍ପିତ କରିଥିଲେ ସେ ଆଜି ମଧ୍ୟ ଜନକଲ୍ୟାଣକାରୀ ଶାସନ ପାଇଁ ପ୍ରେରଣାଦାୟୀ ହୋଇ ରହିଛିଛନ୍ତି ଶ୍ରୀ ମୋଦି ଡକୁର ରାମ ମନୋହର ଲୋହିଆଙ୍କୁ ଅନ୍ୟତମ ମହାନ ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଡକୁର ଲୋହିଆଙ୍କ ଚିନ୍ତାଧାରା ସମସ୍ତ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ

ଏୟାର ଇଣ୍ଡିଆର ପ୍ରଥମ ବିମାନ ସାଉଦି ଆକାଶମାର୍ଗ ଦେଇ ଆକି ତେଲ୍ ଆଭିଭ୍ ବିମାନ ବନ୍ଦରରେ ପହଞ୍ଚିଛି

ଇଚ୍ଚାଏଲ୍ ପରିବହନ ମନ୍ତ୍ରୀ ଇଜ୍ରାଇଲ୍ କାଟ୍ଜ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଷ୍ଣନା କରିଛନ୍ତି ଏହା ମଧ୍ୟ ହେଉଛି ଇକ୍ରାଏଲ୍କୁ ପ୍ରଥମ ବିମାନ ଯାତ୍ରା ଯାହାକି ସାଉଦି ଆକାଶ ମାର୍ଗ ଦେଇ ଯାତ୍ରା କରିବାର ଅନୁମତି ମିଳିଛି

ପ୍ରତି ମଙ୍ଗଳବାର ଗୁରୁବାର ଓ ରବିବାର ଏହି ବିମାନ ଯାତ୍ରା କରିବ

ସୋହସାରାଇ ଥାନା ଅନ୍ତର୍ଗତ ଖାସ୍ଗଞ୍ଜ ଅଞ୍ଚଳରେ ଗତରାତିରେ ଏହି ବିସ୍କୋରଣ ଘଟିଥିଲା

ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି